ସେ ମେଦବହୁଳତା ରୋଗରେ ପୀଡିତ ଥିଲେ

ରାଜ୍ୟସଭାରେ ଖାଲିପଡିଥିବା ଆସନ ପାଇଁ ସ୍ରବାସ ଚନ୍ଦ ସିଂ ସୁଜିତ କୁମାର ମୁଜିବୁଲା ଖାନ୍ ଓ ମମତା ମହନ୍ତ ନିର୍ବାଚିତ ହୋଇଛନ୍ତି

ଶ୍ରୀ ପ୍ରଧାନ କହିଛନ୍ତି କରୋନା ମହାମାରୀ ସହିତ ଆମକୁ ଦୀର୍ଘ ସମୟ ଧରି ସଂଘର୍ଷ କରିବାକୁ ପଡିବ

ମହାପ୍ରଭୁ ଶ୍ରୀକଗନ୍ନାଥକ୍ ଆଶୀର୍ବାଦ ପ୍ରେରଶା ସମସ୍ତଙ୍କ ସାଥୀରେ ରହିଛି

ସେ ମଧ୍ଧ ମୁଖ୍ୟମନ୍ତୀଙ୍କଠାରୁ ବିଭିନ୍ନ ସମୟରେ ପୁରସ୍କୃତ ହୋଇଥିଲେ